ଓଡ଼ିଶା ପକ୍ଷରୁ ଏହି ରାୟକୁ ଚ୍ୟାଲେଞ୍ କରି ସ୍ୱତନ୍ତ ଲିଭ୍ ପିଟିସନ୍ ଦାୟର କରାଯାଇଥିଲା

ସେ ଗତ ବଜେପୁର ଉପନିର୍ବାଚନରେ ଦଳ ପକ୍ଷରୁ ଲଢ଼ି ପରାସ୍ତ ହୋଇଥିଲେ

ଏଥିରେ କୌଶସି ଯାତ୍ରୀ ଆହତ ହୋଇ ନ ଥିବା ଜଣାପଡ଼ିଛି

ତେବେ ଏହିସବୁ ଦୁର୍ଘଟଣାଗୁଡ଼ିକ ଘନକୁହୁଡ଼ି ଯୋଗୁଁ ହୋଇଥିବା କୁହାଯାଉଛି

ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀକୀଉମାନଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି ରତ୍ ସିଂହାସନରେ ବିଜେ କରୁଥିବା ଶ୍ରୀଜୀଉମାନେ ସୁନାବେଶରେ ସଜିତ ହୋଇ ଶ୍ରଦ୍ବାଳୁଙ୍କୁ ଦର୍ଶନ ଦେଉଛନ୍ତି ସକାଳ ଧୂପ ସରିବା ପରେ ପୁଷ୍ୟାଭିଷେକ ନୀତି ଅନୁଷ୍ପିତ ହୋଇଛି